ରାଜଧାନୀ ଭୁବନେଶ୍ୱରରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ନେଇ ଆୟୋଜିତ ଏକ ସମ୍ମିଳନୀରେ ଏହି ନିଷ୍ବଉି ନିଆଯାଇଛି ଏହି କ୍ରମରେ ରାକ୍ୟରେ ସ୍ୱାତକୋଉର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଗୋଟିଏ ଦିନରେ ପ୍ରବେଶିକା ପରୀକ୍ଷା ହେବ

' ସଂପ୍ରତି ବିଶ୍ୱର ବିଭିନ୍ ସ୍ରାନରେ ମାନବାଧିକାରର ଖୋଲା ଉଲ୍ଲଘନ ହେଉଛି କୋଟି କୋଟି ଶିଶୁ ଅବହେଳାର ଶିକାର ହେଉଛନ୍ତି

ତେଣୁ ଏନେଇ ସଚେତନତା ସୂଷ୍ଟି କରିବା ଆଜିର ଦିବସର ମୂଳ ଉଦ୍ଦେଶ୍ୟ ଏହି ଅବସରରେ ରାକ୍ୟର ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି

ବ୍ୟବସାୟୀମାନଙ୍କ ପକ୍ଷରୁ ଦୃତ୍ ବିରୋଧ କରାଯିବାରୁ ଏହି ଉଛେଦ କାର୍ଯ୍ୟ ବନ୍ଦ ରହିଛି

ବରିଷ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି

ଏହା ବ୍ୟତୀତ ମୃତଦେହ ଦାହ ପାଇଁ ଥିବା ପୁରୁଶା ଚିମିନି ଭାଟିକୁ ମଧ୍ଧ ଭାଟି ଦିଆଯାଇଛି ସ୍ୱର୍ଗଦ୍ୱାରକୁ ଲାଗି ରହିଥିବା ଜମିକୁ ଉଛେଦ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସୁରକ୍ଷା ବ୍ୟବସ୍ଗା କଡା କରାଯାଇଛି

ଏହି କ୍ରମରେ ସ୍ୱର୍ଗଦ୍ୱାରରେ ଜବରଦଖଲ ଉଛେଦ କରାଯାଉଛି

ମାଲକାନଗିରି ବିଧାୟକ ଆଦିତ୍ୟ ମାଡି ଆନୁଷ୍କାନିକ ଭାବେ ଏହାକୁ ଉଦ୍ଘାଟନ କରିଛଡି

ବରିଷ୍ଡ ସଂଳାପ ଲେଖକ ବିଜୟ ମିଶ୍ରଙ୍ଙ ମର୍ଯ୍ୟାଦାଜନକ ଜୟଦେବ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି ସେହିପରି 'ଭିଜାମାଟିର ସ୍ୱର୍ଗ' ପାଇଁ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ ଏହି ଚଳଚିତ୍ର ପାଇଁ ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯିବ ବରିଷ ଅଭିନେତା ମିହିର ଦାସ ଶ୍ରେଷ ଅଭିନେତା ଓ ଅର୍ଚ୍ଚତା ସାହୁ ଶ୍ରେଷ ଅଭିନେତ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି